ଏଥଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି

ଜିଲ୍ଲା ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସମସ୍ତ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ଜଶାଇଛନ୍ତି

ମଧାହ୍ ଗୋଟାଏ ସୁଦ୍ଧା ଭୋଟ୍ ଫଳାଫଳ ଜଶାପଡ଼ିବ ବୋଲି କେନ୍ଦ୍ରାପଡ଼ା କିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି

ଏହାକୁ ନେଇ ରାଜ୍ୟ ସରକାରଙ୍କ ସହ ମଧ ଆଲୋଚନା ହୋଇଛି

ବନକଲାଗି ଶ୍ରୀଜୀଉମାନେ ରଥଯାତ୍ରା ସାରି ନୀଳାଦ୍ରି ବିଜେ କରି ରତ୍ସିଂହାସନ ଉପରେ ବିରାଜମାନ କରିଛନ୍ତି ଆଜି ଦିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷିତ ହେବ

ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀକୀଉଙ୍କ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିବା ସହ ସାଧାରଣ ଦର୍ଶନ ମଧ୍ଧ ବନ୍ଦ ରହିବ ବନକଲାଗି ପରେ ମହାସ୍ନାନ ଅନୁଷ୍ଠିତ ହେବ

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାକ୍କିବାପାଇଁ ଆଶା କରୁଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

ଏହି ଅଘଟଣର କାରଣ ଜାଶିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ଜଣାପଡ଼ିଛି

ତେଶୁ ଫସଲର ସୁପରିଚାଳନା ଦିଗରେ ଚାଷୀମାନେ ପଦକ୍ଷେପ ନେବା ଲାଗି କୁହାଯାଇଛି